ରାଜ୍ୟ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଞ୍ଠୁରି

ଏହି କମିଟି ବିଭିନ୍ ରାଜ୍ୟ ଗସ୍ତ କରି ସେହିସବୁ ରାଜ୍ୟର ବିଧାନ ପରିଷଦ ଗଠନର ପ୍ରକ୍ରିୟା ଓ କାର୍ଯ୍ୟର ସମୀକ୍ଷା କରି ତଥ୍ୟ ସଂଗ୍ରହ କରିଥିଲେ

ସ୍ଟଚନା ଯୋଗ୍ୟ ଗତକାଲି ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭଷ୍କ ବିସର୍ଜନ କରାଯାଇଥିଲା

ସୁରତରେ ବହୁ ଓଡ଼ିଆ ଲୋକ ବସବାସ କରୁଛନ୍ତି

ବିଇଡି ଭଳି ଶିକ୍ଷା ପାଇବା ପାଇଁ ଓଡ଼ିଶାର ଯୁବକ ଯୁବତୀମାନେ କର୍ଷାଟକ ଭଳି ବାହାର ରାଜ୍ୟକୁ ଯାଉଛନ୍ତି

ବୀର ସୁରେନ୍ଦ ସାଏଙ୍ଙ ପରି ସାହସ ରହିଛି

ସେଥିମଧ୍ଧରେ କଣେ ନାବାଳକ ରହିଛି

ଏମାନେ ବହୁ ମାଓ କାର୍ଯ୍ୟକଳାପରେ ସମ୍ମକ୍ତ ଥିଲେ